ଆଧାର ସମ୍ମର୍ଶ୍ର ସୁରକ୍ଷିତ ଓ ଲୋକଙ୍କ ପାଇଁ ଜରୁରୀ ବୋଲି ନିଷ୍ବଉି ଶୁଣାଇଛନ୍ତି ସୁପ୍ରିମକୋର୍ଟ

ବ୍ୟାଙ୍କ ଖାତା ସବ୍ସିଡିଠାରୁ ଆର ଅନେକ ଜନକଲ୍ୟାଣକାରୀ ଯୋଜନାରେ ଲାଭ ଉଠାଇବା ପାଇଁ ଆଧାର ଦରକାରୀ ହେଉଛି ଅନେକ କେନ୍ଦୀୟ ଯୋଜନା ସହ ଆଧାରକୁ ଯୋଡ଼ାଯାଇଛି

ଅପରପକ୍ଷେ କ୍ରାଇମ୍ବ୍ରାଞ୍ ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରିଛି

ଓକିଲ ସଂଘ ପକ୍ଷରୁ କୁହାଯାଇଛି ପଣ୍ଟିମ ଓଡ଼ିଶାର ଭୌଗୋଳିକ ଦୃଷ୍ଟିକୋଶରୁ ବଲାଙ୍ଗୀର ହି ପ୍ରକୃଷ୍ ସ୍ରାନ ତେଣୁ ସଂଘ ପକ୍ଷରୁ ସେଠାରେ ହାଇକୋର୍ଟର ସ୍ଚାୟୀ ବେଞ୍ ପ୍ରତିଷା କରିବାକୁ ଦାବି କରାଯାଇଛି

ଶ୍ରୀଶ୍ରୀ ରବିଶଙ୍କର ଆକିଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସ୍ପଥିବା ଜଶାପଡ଼ିଛି

ଉଦ୍ୟୋଗ ଷେତ୍ର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ମାଧ୍ଧମରେ ଏସବୁ ଦୂର କରାଯାଇ ସାମାଜିକ ବିକାଶ ସହ ରାଜ୍ୟର ଆର୍ଥିକ ବିକାଶ ମଧ୍ଧ ହୋଇପାରିବ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

କଲେଜ ଛାତ୍ରୀ ଜଣେ ବ୍ୟବସାୟୀର ଛରାମାଡ଼ରେ ଗୁରୁତର ଆହତ ହୋଇଥିବା ଅଡ଼ଶପୁର ଅଞ୍ଞଳର ଜଣେ କଲେଜ ଛାତ୍ରୀଙ୍କ ଅବସ୍ଥା ବିପଦମୁକ୍ତ ଅଛି କଟକ ବଡ଼ ଡାକ୍ତରଖାନାର ସେକ୍ଟାଲ୍ ଆଇସିୟରେ ସେ ଚିକିହିତ ହେଉଛନ୍ତି